ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ

ଏଗୁଡ଼ିକୁ ସବୁ ଜିଲ୍ଲାକୁ ବକ୍କନ କରାଯିବ ବୋଲି ଜଣାଯାଇଛି

ନିମ୍ନ ଅଦାଲତଗୁଡ଼ିକରେ ଉପସ୍ଥିତ ରହି କିମ୍ନା ଭର୍ଚୁଆଲ ମାଧ୍ଧମରେ ମାମଲା ଗୁଡ଼ିକର ଶୁଶାଶି କରାଯାଉଛି

ମିଳିଥିବା ସୂଚନା ଅନୁଯାୟୀ ରାକସ୍ୱ ନିରୀକ୍ଷକମାନେ ବିଭିନୁ ବିଦ୍ୟାଳୟରେ କ୍ୟାମ୍ମ କରି ପ୍ରଧାନ ଶିକ୍ଷକ ଓ ଶ୍ରେଶୀ ଶିକ୍ଷକଙ୍କ ଉପସ୍ତିତିରେ ଏହି ପ୍ରମାଣପତ୍ର ପ୍ରଦାନ କରିବେ

ଏଥିରେ ପତ୍ର ସୂଚନା ନିର୍ଦ୍ଦେଶାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଚୌଧୁରୀ ଯୋଗଦେବାର କାର୍ଯ୍ୟକ୍ରମ ବୁଢ଼ିଠାକୁରାଣୀ ଯାତ୍ରା ବ୍ରହ୍କପୁରର ପ୍ରସିଦ୍ଧ ମା' ବୁତ୍ୀଠାକୁରାଶୀଙ୍କ ଯାତ୍ରା ଆଜିଠାରୁ ଆର ହୋଇଯାଇଛି

ସେହିସବୁ କିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ ଦେବଗଡ କେନୁଝର ମୟରଭଞ୍ଞ ବାଲେଶ୍ୱର ଭଦ୍ରକ କୋରାପୁଟ ମାଲକାନଗିରି ନବରଙ୍ଙପୁର କଳାହାଣ୍ଡି ରାୟଗଡା ଗଜପତି କକ୍ଷମାଳ ଖୋର୍ବ୍ଧା ନୟାଗଡ ଓ ଗଞାମ